ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ନିର୍ମାଣରେ ରାଜୀବ ଗାନ୍ଧୀଙ୍କ ଉଦ୍ୟମକୁ ସ୍ମରଣ କରିଛନ୍ତି

କୁସ୍ତୀ ପ୍ରତିଯୋଗୀମାନେ ଆଜି ସେମାନଙ୍କର ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ ପୁରୁଷ ହକି ଦଳ ଆଜି ତା'ର ମ୍ୟାଚ୍ ଖେଳିବ କେରଳ ସିଚୁଏସନ୍ ବେଙ୍ଗାଲୁରୁରୁ ଭାରତୀୟ ବିମାନ ବାହିନୀର ଏକ ବିମାନ କୋଚି ବିମାନ ବନ୍ଦରରେ ଅବତରଣ କରିବା ସହ କୋଚିସ୍ଥିତ ନୌବାହିନୀ ବିମାନ ବନ୍ଦରରୁ ବ୍ୟବସାୟିକ ବିମାନ ଚଳାଚଳ ଆଜି ସକାଳୁ ଆରମ୍ଭ ହୋଇଛି

ରାଜ୍ୟ ରାଜଧାନୀ ଓ ଏର୍ଣ୍ଣାକୁଲମ୍ ମଧ୍ୟରେ ରେଳ ଚଳାଚଳ ମଧ୍ୟ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି ଏର୍ଣ୍ଣାକୁଲମ୍ ଓ ତିରୁବନନ୍ତପୁରମ୍ ଏବଂ ଆଲ୍ଲାପୁଝା ଓ କୋଟାୟମ୍ ରେଳପଥ ଦେଇ ଖୁବ୍ କମ୍ ଟ୍ରେନ୍ ଚଳାଚଳ କରୁଛି ସେହିସବୁ ଟ୍ରେନ୍ଗୁଡ଼ିକରେ ବନ୍ୟା ବିପନ୍ନମାନେ ସେମାନଙ୍କର ସଂପର୍କୀୟମାନଙ୍କ ଘରକୁ ଯାତ୍ରା କରୁଛନ୍ତି

ସବୁଠୁ ବେଶି କ୍ଷତିଗ୍ରସ୍ତ ଆଲ୍ଲାପୁଝା ଜିଲ୍ଲାର ଚେଙ୍ଗାନୁର୍ରେ ଅଟକି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋର ଉଦ୍ୟମ ଚାଲିଛି ଭାରତୀୟ ପାଶିପାଗ ବିଭାଗର କହିବା ଅନୁସାରେ ଗତକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ତେବେ କେରଳ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ

ଉଦ୍ଧାରକାର୍ଯ୍ୟ ଚଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଛି

ବନ୍ୟା ଜଳ କମୁଥିବାରୁ କୌଣସି ସଂକ୍ରାମକ ଯୋଗ ଯେଭଳି ନ ବ୍ୟାପିବ ସ୍ୱାସ୍ଥ୍ୟକର୍ମୀମାନେ ସେଥିପାଇଁ ଯତ୍ନବାନ ହେବେ ବନ୍ୟାଜଳ କମିବା ସହ ଲୋକମାନେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି

ଭାରତୀୟ ସେନାବାହିନୀର ଡୋଗ୍ରା ରେଜିମେଣ୍ଟ୍ ଓ କର୍ଣ୍ଣାଟକ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି କୁଡାଗୁ ଜିଲ୍ଲାର ସୋମୁଆର୍ପେଟ୍ଠାରେ ଅଟକି ରହିଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେଇଛନ୍ତି ରାଜ୍ୟ ରାଜସ୍ୱମନ୍ତ୍ରୀ ଆର୍ଭି ଦେଶପାଣ୍ଡେ ଓ ସହରାଞ୍ଚଳ ବିକାଶ ଏବଂ ଗୃହନିର୍ମାଣ ମନ୍ତ୍ରୀ ୟୁଟି ଖଦଡ଼ ଭୂସ୍କଳନରେ କ୍ଷତିଗ୍ରସ୍ତ ଯୋଡ଼ୁପାଲା ଗସ୍ତ କରିଛନ୍ତି ସେଠାରେ ଭ୍ରସ୍କଳନ ଯୋଗୁଁ ବହୁମାତ୍ରାରେ ଧନସମ୍ପତ୍ତି ନଷ୍ଟ ହୋଇଛି ଉଭୟ ମନ୍ତ୍ରୀ ରିଲିଫ୍ ଶିବିର ଗସ୍ତ କରି ଲୋକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଗୃହ ନିର୍ମାଣ ପାଇଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇଦେବାକୁ ରାଜସ୍ୱମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି

ସେ କହିଛନ୍ତି ବର୍ଷା ଯୋଗୁଁ ଯୋଡୁପାଲାର ସର୍ବାଧିକ କ୍ଷତି ଘଟିଛି

ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ

ଲକ୍ଷ୍ମୌ ପ୍ରାର୍ଥନା ସଭାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସ୍ୱର୍ଗତ ବାଜପେୟୀଙ୍କର ସଂପର୍କୀୟମାନେ ଅଂଶ ଗ୍ରହଣ କରିବେ

ଶୁକ୍ରବାର ଦିନ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ତାଙ୍କର ଚିତାଭସ୍କକୁ ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଗଙ୍ଗାନଦୀରେ ପକାଯାଇଥିଲା ପିଏମ୍ ରାଜୀବ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଦେଶ ଗଠନରେ ରାଜୀବ ଗାନ୍ଧୀଙ୍କ ଉଦ୍ୟମକୁ ସ୍କରଣ କରିଛନ୍ତି

କେଟ୍ଲି ଇକୋନୋମିକ ଗ୍ରୋଥ୍ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୟୁପିଏ ସରକାରଙ୍କର ନୀତି ଯୋଗୁଁ ସାମୃହିକ ଅର୍ଥନୈତିକ ଅସ୍ଥିରତା ଆସିଥିଲା ଏକ ଫେସ୍ବୁକ୍ ପୋଷ୍ଟରେ ସେ କହିଛନ୍ତି ୟୁପିଏ ଶାସନ କାଳରେ ଆର୍ଥିକ ଶୃଙ୍ଖଳା ସହ ସାଲିସ୍ କରାଯାଇଥିଲା ଓ ବ୍ୟାଙ୍କ୍ କ୍ଷେତ୍ରକୁ ବେପରବାୟ ଋଣ ଦେବା ପାଇଁ କୁହାଯାଇଥିଲା ଏହାଦ୍ୱାରା ବ୍ୟାଙ୍କ କ୍ଷେତ୍ର ପ୍ରତି କ'ଣ କ୍ଷତି ଘଟିବ ତାହା ଉପରେ ଧ୍ୟାନ ଦିଆଯାଇ ନଥିଲା

ଅଭିବୃଦ୍ଧି ହାସଲ ପାଇଁ ୟୁପିଏ ସରକାରଙ୍କ ନୀତି ସାମୃହିକ ଅର୍ଥନୈତିକ ଅସ୍ଥିରତା ଆଣିଦେଇଥିଲା ଯାହାଫଳରେ ଅଭିବୃଦ୍ଧି ମନ୍ତୁର ହୋଇପଡ଼ିଥିଲା ବୋଲି ସେ କହିଛନ୍ତି ଜାତୀୟ ପରିସଂଖ୍ୟାନ କମିଶନ ସବ୍ କମିଟି ଦ୍ୱାରା କ୍ଷିଡିପି ଅଭିବୃଦ୍ଧି ଉପରେ ରିପୋର୍ଟକୁ ନେଇ ଏବେ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି ମିସାଇଲ୍ ଟେଷ୍ଟ ରାଜସ୍ଥାନର ପୋଖରାନ୍ଠାରୁ ଭାରତ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କ୍ ବିଧ୍ୱଂସୀ ଗାଇଡେଡ୍ କ୍ଷେପଣାସ୍ତ୍ର 'ହେଲିନା'ର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଏହାର ସର୍ବାଧିକ ଲକ୍ଷ୍ୟଭେଦୀ କ୍ଷମତାର ସଫଳତାର ସହ ପରୀକ୍ଷଣ କରାଯାଇଛି କୌଣସି ତ୍ରଟି ବିନା କ୍ଷେପଶାସ୍ତ ଲକ୍ଷ୍ୟଭେଦ କରିଥିଲା

ଏହି ବୋମାକୁ ବିମାନ ବାହିନୀର ଏକ ଯୁଦ୍ଧବିମାନରୁ ଛଡ଼ାଯାଇଥିଲା

ରାଷ୍ଟ୍ରପତି ମମୁନ୍ ହୁସେନ୍ ଇସ୍ଲାବାବାଦସ୍ଥିତ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉହବରେ ନୂଆମନ୍ତ୍ରୀମାନଙ୍କୁ ଶପଥପାଠ କରାଇଛନ୍ତି

ପାକିସ୍ତାନ ତେହେରିକେ ଇନ୍ସାଫ୍ ପାର୍ଟି ଉପାଧ୍ୟକ୍ଷ ମଖ୍ଦୁମ୍ ଶାହା ମେହେମୁଦ୍ କୁରେସି ଦେଶର ନୂଆ ବୈଦେଶିକ ମନ୍ତ୍ରୀ ହେବେ ପାକିସ୍ତାନ ତେହେରିକେ ଇନ୍ସାଫ୍ର ଆସାଦ୍ ଉମର୍ ଅର୍ଥ ଓ ରାଜସ୍ପ ମନ୍ତ୍ରୀ ହୋଇଥିବା ବେଳେ ପାକିସ୍ତାନ ତେହେରିକେ ଇନ୍ସାଫ୍ର ଫୱାଦ୍ ଚୌଧୁରୀ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଆଭ୍ୟନ୍ତରୀଣ ବ୍ୟାପାର ନିଜ ପାଖରେ ରଖିଛନ୍ତି ଓ ପର୍ଭେଜ୍ ଖଟକ୍ଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି

ସହଯୋଗୀ ଦଳ ମୁତାହିଦା କୌମି ମୁଭ୍ମେଣ୍ଟ୍ ପାକିସ୍ତାନ ମୁସ୍ଲିମ୍ ଲିଗ୍ କ୍ୟୁ ବାଲୁଚିସ୍ତାନ ଆୱାମୀ ପାର୍ଟି ଆୱାମୀ ମୁସଲିମ୍ ଲିଗ୍ ମୁତାହିଦା କୌମି ମୁଭ୍ମେଣ୍ଟ୍ ପି ଗ୍ରାଣ୍ଡ୍ ଡେମୋକ୍ରାଟିକ୍ ଆଲାଏନ୍ ଓ ନିର୍ଦ୍ଦଳୀୟ ସଦସ୍ୟମାନଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ଏସିଆଡ୍ ବନ୍ଧୁକ ଚାଳନା ପ୍ରତିଯୋଗୀ ଦୀପକ କୁମାର ଇଶ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଏହା ଦ୍ୱିତୀୟ ପଦକ ବର୍ତ୍ତମାନ ସୁଦ୍ଧା ଭାରତ ଗୋଟିଏ ସ୍ୱର୍ଷ୍ଣ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ବିଜୟୀ ହୋଇଛି

ଚୀନ୍ ସ୍ପର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ଚୀନ୍ ତାଇପେଇ ବ୍ରୋଞ୍ଜ୍ ପଦକ ବିଜୟୀ ହୋଇଛି ପ୍ରତିଯୋଗିତାର ଅନ୍ୟତମ ପ୍ରତିଯୋଗୀ ଭାରତର ରବିକୁମାର ଚତ୍ରୁର୍ଥ ସ୍ଥାନ ଲାଭ କରିଥିଲେ

ପୂର୍ବରୁ ଏଲାବେନିଲ୍ ବାଲାରିବାନ୍ ମଧ୍ୟ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ ଏଥିରେ ଚୀନ୍ ସ୍ୱର୍ଣ୍ଣ କୋରିଆ ରୌପ୍ୟ ଓ ମଙ୍ଗୋଲିଆ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି